ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ଓ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇ ଦୁଇ ନେତା ଆଲୋଚନା କରିବେ ବୋଲି ଜଣାଯାଇଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନିମନ୍ତ୍ରଣକ୍ରମେ ଗତକାଲି ସନ୍ଧ୍ୟାରେ ତିନିଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ରାଜପକ୍ଷେ ନ୍ତଆଦିଲ୍ଲୀରେ ପହଞ୍ଚୁଛନ୍ତି ଆଜି ସକାଳେ ରାଷ୍ଟ୍ରପତି ଭବନଠାରେ ଶ୍ରୀ ରାଜପକ୍ଷେଙ୍କୁ ଆନୁଷାନିକ ଭାବେ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯିବ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଜପକ୍ଷେଙ୍କ ଏହା ହେଉଛି ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଶ୍ରୀ ରାଜପକ୍ଷେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ୍ କରି ଦ୍ୱିପକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ଆଜି ସକାଳେ ରାଷ୍ଟ୍ରପତି ଭାବନରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଛି ଆକି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ଟଚୀ ରହିଛି ଝାଡ଼ଖଣ୍ଡ ନୋମିନେସନ୍ ଝାଡ଼ଖଣ୍ଡ ବିଧାନସଭା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍ କରାଯିବ

ଝାଡଖଣ୍ଡ ଇଲେକ୍ସନ୍ ଆସନ୍ତାକାଲି ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଗ୍ରହଣ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ନକ୍ୱଲ ଉପଦ୍ରତ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଆକାଶବାଣୀ ସହ ଆଲୋଚନାବେଳେ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କ୍ରମାର ଚୌବେ କହିଛନ୍ତି ପ୍ରଥମ ଥରପାଇଁ ସମସ୍ତ ବିଧାନସଭା ନିର୍ବାଚନ ମଷ୍ତଳୀରେ ଟୋକନ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି

ଏହି ଦୁଇଦିନିଆ ସମ୍ମିଳନୀକୁ ଗତକାଲି ପୁଡୁଚେରୀର ଉପରାଜ୍ୟପାଳ ତଥା ଅବସରପ୍ରାପ୍ତ ଭାରତୀୟ ପୁଲିସ୍ ସେବା ଅଧିକାରୀ କିରଣ ବେଦୀ ଉଦ୍ଘାଟନ କରିଥିଲେ ଆମ ସମ୍ଭାଦଦାତା କଣାଇଛନ୍ତି ଏହି ବାର୍ଷିକ ସମାରୋହରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ଅଧୀକ୍ଷକଙ୍କଠାରୁ ଆରମ୍ଭ କରି ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ବହୁ ଉଚ୍ଚ ଅଧିକାରୀ ଯୋଗ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଉତ୍ତର ପ୍ରଦେଶ ପୁଲିସ୍ ଗବେଷଣା ଓ ବିକାଶ ବ୍ୟୁରୋର ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି ଏହି ସମ୍ମିଳନୀରେ ପୁଲିସ୍ ବିଭାଗ ବ୍ୟତୀତ ସିବିଆଇ ସିଆର୍ପିଏଫ୍ ବିଏସ୍ଏଫ୍ ଫୋରେନ୍ସିକ୍ ବିଜ୍ଞାନ ଓ ବିଚାର ବିଭାଗୀୟ ବିଶେଷଜ୍ଞ ଏବଂ ବହୁ ବୁଦ୍ଧିଜୀବୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି ପାର୍ଲାମେଣ୍ଟ ପ୍ରୋଟେଷ୍ଟ ଜନ୍ମୀ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଖଲାସ କରାଯିବାପାଇଁ ଦାବି କରି ଡିଏମ୍କେ ଓ ନ୍ୟାସନାଲ୍ କନ୍ଫରେନ୍ସର ସଦସ୍ୟମାନେ ଆକି ପାର୍ଲାମେଣ୍ଟ ସଦନ ପରିସରରେ ସ୍ଥିତ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଡିଏମ୍କେ ନେତା ଦୟାନିଧି ମାରାନ୍ କହିଛନ୍ତି ଏଥିରୁ ଜନ୍ମୁ କାଶ୍ମୀରର ପରିସ୍ଥିତି ସ୍ୱାଭାବିକ ନୁହେଁ ବୋଲି ପ୍ରମାଶିତ ହୋଇଛି ଉତ୍ତର ପୂର୍ବାଞ୍ଚଳର କଂଗ୍ରେସ ନେତାମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନାଗରିକ ସଂଶୋଧନ ବିଲ୍ ରଦ୍ଦ କରାଯିବାକୁ ସେମାନେ ଦାବି କରିଛନ୍ତି ଆସାମ କଂଗ୍ରେସ ଏମ୍ପି ରିପୁନ୍ ବୋରା କହିଛନ୍ତି ଏହି ବିଲ୍ ଉତ୍ତର ପୂର୍ବାଞ୍ଚଳର ଲୋକମାନଙ୍କ ସ୍ୱାର୍ଥ ପ୍ରତି କ୍ଷତି ପହଞ୍ଚାଇବ

କ୍ୟାବିନେଟ୍ ବୈଠକ ପରେ ଗତ ସନ୍ଧ୍ୟାରେ ହାଇଦ୍ରାବାଦଠାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହା କହିଛନ୍ତି ସାଧାରଣ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନିଗମର କର୍ମଚାରୀମାନେ ଆକି ବଡ଼ି ଭୋର୍ରୁ ବିଭିନ୍ନ ବସ୍ ଡିପୋରେ କାର୍ଯ୍ୟରେ ଯୋଗ ଦେଇଛନ୍ତି

ରାଜ୍ୟ କ୍ୟାବିନେଟ୍ରେ ଏହି ନିଷ୍ପଭି ନିଆଯାଇଛି

ସରକାରଙ୍କର ଏହି ଘୋଷଣାଦ୍ୱାରା ସରକାରୀ କର୍ମଚାରୀ ପାଉଥିବା ସୁବିଧା ସୁଯୋଗ ନିଗମ କର୍ମଚାରୀମାନେ ପାଇବେ ବୋଲି ପ୍ରତିଶ୍ରତି ମିଳିଛି ରେଡ୍ଗୀ କନ୍ଫରେନ୍ସ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ମୀ ଗତକାଲି ନୂଆଦିଲ୍ଲୀରେ ଭୂସ୍କଳନ ବିପଦ ହ୍ରାସ ଓ ଥଇଥାନ ସଂକ୍ରାନ୍ତ ପ୍ରଥମ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି ସମ୍ମିଳନୀରେ ଉଦ୍ବୋଧନ ଦେଇ ଭୂଷ୍କଳନ ବିଷୟରେ ପ୍ରାକ୍ ସ୍ଟଚନା ପାଇବାପାଇଁ ଜ୍ଞାନକୌଶର ବିକାଶ ଓ ବଡ଼ ଧରଣର କ୍ଷୟକ୍ଷତିକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ କହିଛନ୍ତି ଭୂସ୍କଳନରେ ଧନ ଜୀବନରେ ବ୍ୟାପକ କ୍ଷତି ଘଟୁଥିବାରୁ ଏହା ଉପରେ ଆନ୍ତର୍ଜାତିକ ସ୍ତରରେ ବିଚାର ବିମର୍ଶ ଚାଲିଛି ପ୍ରାକୃତିକ ଦୁର୍ବିପାକଗୁଡ଼ିକର ସ୍ଥାୟୀ ସମାଧାନ ବାହାର କରିବାପାଇଁ ସମ୍ମିଳନୀରେ ବ୍ୟାପକ ଆଲୋଚନା ହେବାର ସେ ଆଶାବ୍ୟକ୍ତ କରିଛନ୍ତି

ଗତକାଲି ସନ୍ଧ୍ୟାରେ ମୁମ୍ୟାଇର ଶିବାଜୀ ପାର୍କରେ ଶପଥ ଗ୍ରହଣ କରିବା ପରେ ସେ ସହ୍ୟାଦ୍ରୀ ଗେଷ୍ଟ ହାଉସ୍ରେ କ୍ୟାବିନେଟ୍ ବୈଠକ କରିଥିଲେ ପରେ ସାମ୍ବାଦିକମାନଙ୍କ ସହ କଥାବର୍ତ୍ତାବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ସେ ମୁଖ୍ୟ ଶାସନ ସଚିବଙ୍କଠାରୁ କୃଷକମାନଙ୍କ ପାଇଁ ଥିବା ସରକାରୀ ଯୋଜନାଗୁଡ଼ିକର ତଥ୍ୟ ମାଗିଛନ୍ତି ମହା କ୍ୟାବିନେଟ୍ ମିଟ୍ ଉଦ୍ଧବ ଠାକ୍ରେ ଗତ ସନ୍ଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସହ୍ୟାଦ୍ରୀ ଗେଷ୍ଟ ହାଉସ୍ଠାରେ ପ୍ରଥମ କ୍ୟାବିନେଟ୍ ବୈଠକରେ ଯୋଗ ଦେଇଥିଲେ ଶିବସେନାରୁ ମନ୍ତ୍ରୀ ହୋଇଥିବା ଏକ୍ନାଥ ସିନ୍ଧେ ଏବଂ ସୁବାସ ଦେଶାଇ କଂଗ୍ରେସରୁ ବାଲାସାହେବ ଥୋରଟ୍ ଏବଂ ନୀତିନ ରାଉତ୍ ତଥା ଏନ୍ସିପିରୁ ମନ୍ତ୍ରୀ ହୋଇଥିବା ଛଗନ ଭୁଜବଳ ଏବଂ ଜୟନ୍ତ ପାଟିଲ୍ ଏହି ବୈଠକରେ ଯୋଗ ଦେଇଥିଲେ କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକ ସ୍ଚଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ କୃଷକମାନଙ୍କ ପାଇଁ ଥିବା ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ସେ ସମୀକ୍ଷା କରିବେ

କୃଷକମାନଙ୍କ ସମସ୍ୟା ସମ୍ପର୍କରେ ସେ କହିଛନ୍ତି ନୂଆ ସରକାର ଅକ୍ଟୋବର ମାସରେ ଅଦିନିଆ ବର୍ଷାରେ ହୋଇଥିବା ଶସ୍ୟହାନୀ ସମେତ ସମସ୍ତ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

ଉପରାଜ୍ୟପାଳ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ହାଲ୍କା ମେଟ୍ରେ ରେଳ ସଂଯୋଗ ପ୍ରତି ଗୁରୁତ୍ୱ ଆରୋପ କରିଥିଲେ

ଜିଲ୍ଲା ପୁଲିସ୍ ଜିଲ୍ଲା ରିଜର୍ଭ ଗାର୍ଡ଼ ମହିଳା ସୁରକ୍ଷା କର୍ମୀଙ୍କ ମିଳିତ ତଲାସୀ ଅଭିଯାନରେ ଅରନପୁର ଅଞ୍ଚଳର ନାହାଡି କଙ୍ଗଲରୁ ସେହି ମାଓବାଦୀମାନଙ୍କୁ ଗିରଫ କରାଯାଇଛି

ଏଲ୍ଏସ୍ ଜାବ୍ଡେକର ଆଇଡଲ୍ସ୍ ମୂର୍ତ୍ତି ବିସର୍ଜନ ସମୟରେ ହେଉଥିବା ପରିବେଶ ପ୍ରଦୃଷଣ ଜନିତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ପ୍ରଦୃଷଣ ବୋର୍ଡ଼ ପ୍ରଚଳିତ ମାର୍ଗଦର୍ଶିକାକୁ ସମୀକ୍ଷା କରିବାପାଇଁ ସରକାର କହିଛନ୍ତି

ତେବେ ଏହାର ସମୀକ୍ଷା କରି ପୁନଃ ମାର୍ଗଦର୍ଶିକା ପ୍ରସ୍ତୁତ କରିବାପାଇଁ କୁହାଯାଇଛି ଓ ଏ ନେଇ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି

ସେହି ଚଳଚ୍ଚିତ୍ରରେ ଇଟାଲୀରେ ଜୀବନଶୈଳୀର ବାସ୍ତବିକତା ପ୍ରଦର୍ଶିତ ହୋଇଛି ସେହି ଚଳଚ୍ଚିତ୍ରରେ କ୍ଲଡ଼ିଆ ଓ ତାଙ୍କ ଝିଅ ମାର୍ଘେଙ୍କ ଜୀବନରେ ଆର୍ଥକ ଦୁରାବସ୍ଥା ଯୋଗୁଁ କ'ଣ ପରିବର୍ତ୍ତନ ଘଟିଛି ତା'ର ପ୍ରଦର୍ଶନ ହୋଇଛି ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସମୟରେ ସେଥିରେ ଅଭିନୟ କରିଥିବା ସମସ୍ତ ଅଭିନେତା ପଞ୍ଜିମ୍ର କଳା ଏକାଡେମୀଠାରେ ଉପସ୍ଥିତ ଥିଲେ ଚଳଚ୍ଚିତ୍ରର ନିର୍ମାତା ମଖମଲ୍ବାଫ୍ କହିଛନ୍ତି ଚଳଚ୍ଚିତ୍ରରେ ଦର୍ଶକମାନଙ୍କୁ ମନୋରଞ୍ଜନ ବାସ୍ତବିକ କାହାଣୀ ଓ ଚମକ୍କାରିତାର ଝଲକ୍ ଦେଖିବାକୁ ମିଳିଛି

ବ୍ୟାଡ୍ମିଣ୍ଟନ୍ ଲକ୍ଷ୍ନୌଠାରେ ଚାଲିଥିବା ସୟିଦ୍ ମୋଦି ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟରେ ଭାରତୀୟ ଖେଳାଳୀ କିଦାୟୀ ଶ୍ରୀକାନ୍ତ ଏବଂ ସୌରଭ ବର୍ମା ପ୍ରବେଶ କରିଛନ୍ତି ତେବେ ଟୂର୍ଣ୍ଣାମେଣ୍ଟ୍ର ପୁର୍ଷ ସିଙ୍ଗଲ୍ସ୍ ବର୍ଗରୁ ଭାରତୀୟ ଖେଳାଳୀ ଲକ୍ଷ୍ୟ ସେନ୍ ବିଦାୟ ନେଇଛନ୍ତି